ଯାହାପରେ ଡାକ ବିଭାଗ ନିୟମକୁ ସଂଶୋଧିତ କରି ଏହି ପଦକ୍ଷେପ ଗ୍ରହଶ କରିଛି

ଏହି ଆଇନ୍କୁ ଜିଲ୍ଲାର ବଶିକ ସଂଘ ବିଶ୍ୱ ହିନ୍ଦ ପରିଷଦ ବଜରଙ୍ଙ ବ୍ରାହୁଣ ସମାଜ ମାରଓ୍ୱାଡ଼ି ଯୁବକ ସଂଘ ଆମ୍ମେଦକର ଯୁବକ ସଂଘ ସମେତ ବହ୍ ଯୁବକ ସଂଘର କର୍ମକର୍ତ୍ତାମାନେ ସମର୍ଥନ ଜଣାଇଥିଲେ